ପୂର୍ବରୁ ଚିତାଭସ୍କ କଳସକୁ ଏକ ସୁସଜିତ ଗାଡିରେ ଭୁବନେଶ୍ୱରରୁ ପିପିଲି ସାକ୍ଷୀଗୋପାଳ ଓ ଚନ୍ଦନପୁର ଦେଇ ପୁରୀରେ ପହଞ୍ ଥିଲା ଚିତାଭସ୍କ କଳସ ଆସୁଥିବା ବେଳେ ରାସ୍ତାର ବିଭିନ୍ତ ସ୍ସାନରେ ଲୋକେ ଫୁଲମାଳ ଦେଇ ଅଟଳଜୀଙ୍କ ପ୍ରତି ଶ୍ରଦ୍ବାସ୍ସମନ ଅର୍ପଣ କରିଥିଲେ

ଏଥିପାଇଁ ରେଳବାଇ ପକ୍ଷରୁ ଭଡ଼ା ଛାଡ଼ କରାଯାଇଛି ଟ୍ରେନ୍ଟି ଆଜି ଏର୍ଣ୍ଡାକୁଲମ୍ରେ ପହଞିବ ବୋଲି ଜଣାପଡ଼ିଛି

ବନ୍ୟା କ୍ଷତିଗ୍ରସ୍ତଙ୍କ ସାହାଯ୍ୟ ଲାଗି ଯେଉଁମାନେ ଚାହିବେ ସେମାନେ ଏହି କେନ୍ଦ୍ରକୁ ଯାଇ ସାହାଯ୍ୟ ପ୍ରଦାନ କରିପାରିବେ ବୋଲି ସଂଘ ପକ୍ଷର୍ କୁହାଯାଇଛି

ଅନେକ ଲୋକପ୍ରିୟ ଓଡ଼ିଆ ଚଳଚ୍ଚିତ୍ରରେ ତାଙ୍କର ହୃଦୟସର୍ଶୀ ଅଭିନୟ ଦର୍ଶକଙ୍କ ମନ ଛୁଇଁଥିଲା

ଗତକାଲି ସାପ୍ତାହିକ ହାଟରୁ ବଣୁଆ ଛତୁ କିଶି ରାତିରେ ଖାଇଥିଲେ ଛତୁ ତରକାରୀ ଖାଇଥିବା ତିନି ଜଶଙ୍ଙ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବେତନଟୀ ଗୋଷ୍ବୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା

ଏହା ଦ୍ୱାରା ଅଧିକରୁ ଅଧିକ ଜମିରେ ଜଳସେଚନ କରାଯାଇ ଉପାଦନ ବୃଦ୍ଧି କରିବାର ଲକ୍ଷ୍ୟ ରଖାଯାଇଛି